ଭାରତୀୟ ପାଇଲଟ୍ ଭବ୍ୟେ ସୁନେଜାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାର ଭାରତୀୟ ଦୃତାବାସ ନିଶ୍ଚିତ କରିଛି

ଏହାବ୍ୟତୀତ ଦୂଇ ପକ୍ଷ ଦୂଇ ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ଦୁଇ ଯୁକ୍ତ ଦୁଇ କଥାବାର୍ତ୍ତା ପାଇଁ ଏକମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱଶାନ୍ତି ଓ ସ୍ଥିରତାକୁ ଆଗକୁ ଆଗେଇ ନେବାପାଇଁ ଦୁଇ ଦେଶ ମଧ୍ୟରେ ଏହି ଦୁଇ ଯୁକ୍ତ ଦୁଇ କଥାବାର୍ତ୍ତା ହେବ ଶ୍ରୀ ମୋଦି କହିଛନ୍ତି ଡିଜିଟାଲ୍ ବୈଷୟିକ ଜ୍ଞାନ ସାଇବର୍ ସ୍କେସ୍ ସ୍ୱାସ୍ଥ୍ୟ ପ୍ରତିରକ୍ଷା ସମୁଦ୍ର ଓ ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଘନିଷ୍ଠ ଭାଗିଦାରୀ ସ୍ଥାପନ ପାଇଁ ଦୁଇ ଦେଶ ଏକମତ ହୋଇଛନ୍ତି

ଶିଖର ବୈଠକ ପରେ କରାଯାଇଥିବା ଦୁଇଟିଯାକ ଘୋଷଣା ହେଉଛି ଜାପାନ୍ ଏହାର ଢାଞ୍ଚା ରାଜିନାମାକୁ ସମର୍ଥନ କରିବାପରେ ଆନ୍ତର୍ଜାତିକ ସୌର ମେଣ୍ଟରେ ଆନୁଷ୍ଠାନିକ ଭାବେ ଯୋଗ ଦେବ

ମୁମ୍ବାଇ ଅହମ୍ମଦାବାଦ ହାଇସିଡ୍ ରେଳ ତୃତୀୟ ପର୍ଯ୍ୟାୟ ଦିଲ୍ଲୀ ମାସ୍ ରାପିଡ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ପ୍ରକ୍ସ ନର୍ଥ ଇଷ୍ଟ ରୋଡ଼୍ ନେଟ୍ୱର୍କ ବିକାଶ ପ୍ରକଳ୍ପ ଓ ଚେନ୍ନାଇ ପେରିଫେରାଲ୍ ରିଙ୍ଗ୍ ରୋଡ୍ ନିର୍ମାଣ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ଋଣ ସକାଶେ ଉଭୟ ପକ୍ଷ ନୋଟ୍ ଆଦାନ ପ୍ରଦାନ କରିଛନ୍ତି

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜିଠାରୁ ହିମାଚଳ ପ୍ରଦେଶକୁ ଦୁଇ ଦିନ ଗସ୍ତରେ ଯାଇଛନ୍ତି ସେ କଙ୍ଗଡ଼ାର ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ କଲେଜର ସମାବର୍ତ୍ତନ ଉହବରେ ଯୋଗ ଦେଇଛନ୍ତି କୂତୀ ବିଦ୍ୟାର୍ଥୀମାନଙ୍କୁ ସେ ସ୍ୱର୍ଷପଦକ ପ୍ରଦାନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଡାକ୍ତରୀ ପେସା ଏକ ଅତି ମହାନ୍ ପେସା ଯେଉଁଥିରେ ଡାକ୍ତରମାନେ ସମାଜର ସେବା କରିଥା'ନ୍ତି ରାଷ୍ଟ୍ରପତି କହିଛନ୍ତି ଆୟୁଷ୍ମାନ୍ ଭାରତ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି

ଏହି ମିଳିତ ଘୋଷଣାନାମାରେ ବୈଦେଶିକ ମନ୍ତ୍ରୀ ସୁଷମ ସ୍ୱରାଜ ସ୍ୱାକ୍ଷର କରିଛନ୍ତି ସେ କହିଛନ୍ତି ଭାରତ ଓ କତାର ମଧ୍ୟରେ ସମ୍ପର୍କକୁ ସୁଦୃତ୍ କରିବାପାଇଁ ଏହି ଯୁଗ୍ମ କମିଶନ୍ କାର୍ଯ୍ୟ କରିବ ଯୁଗ୍ମ କମିଶନ୍ ଅର୍ଥନୈତିକ ବାଣିଜ୍ୟିକ ସାଂସ୍କୃତିକ ବିଜ୍ଞାନ ବୈଷୟିକ ଜ୍ଞାନ ତଥ୍ୟ ଓ ବୈଷୟିକ ଜ୍ଞାନ ଓ ଶିକ୍ଷା କ୍ଷେତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋକପାତ କରିବ ଦୁଇ ଦେଶ ମଧ୍ୟରେ ସୂଚନା ଓ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ଆଦାନ ପ୍ରଦାନ ଉପରେ ମଧ୍ୟ କାର୍ଯ୍ୟ କରିବ ଦୂଇ ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିନିଧିମାନେ ଏଥିରେ ସଦସ୍ୟ ରହିବେ ଉଭୟ ପକ୍ଷଦ୍ୱାରା ସହମତିରେ ଏହାର ବୈଠକ ଅନୁଷ୍ଠିତ ହେବ ପୂର୍ବରୁ ଶ୍ରୀମତୀ ସ୍ୱରାଜ କତାର ଉପପ୍ରଧାନମନ୍ତୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବ୍ଦୁଲ୍ ରେହମାନ୍ ଅଲ୍ ଥାନିଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିଥିଲେ ଆଜି ସେ ଭାରତୀୟ ବଂଶୋଭବମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ତୀ ରହିଛି ଏସ୍ପି ଅଯୋଧ୍ୟା ସୁପ୍ରିମ୍କୋର୍ଟ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ଶୁଣାଣି ପାଇଁ ଆସନ୍ତା ବର୍ଷ ଜାନୁୟାରୀ ମାସ ପ୍ରଥମ ସପ୍ତାହକୁ ସମୟ ଧାର୍ଯ୍ୟ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ତିନିକ୍ଷଣିଆ ଖଣ୍ଡପୀଠ କହିଛନ୍ତି ଏଥିପାଇଁ ତାରିଖ ବିଷୟରେ ଏକ ଉପଯୁକ୍ତ ଖଣ୍ଡପୀଠ ଜାନୁୟାରୀ ମାସରେ ନିଷ୍କଭି ନେବେ କେଉଁ ଖଣ୍ଡପୀଠ ଏହାର ଶୁଣାଣି କରିବେ ତାହା ସେମାନେ ଜାଣି ନାହାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି ପୂର୍ବରୁ ସଲିସିଟର୍ କେନେରାଲ୍ ତୁଷାର ମେହେଟା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଦୀପାବଳୀ ପରେ ମାମଲାର ବିଚାର ପାଇଁ ନିବେଦନ କରିଥିଲେ

ବିହାର ସରେଣ୍ଡର୍ ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ପଳାତକ ପତି ଚନ୍ଦ୍ରଶେଖର ବର୍ମା ଆଜି ବେଗୁସରାଇ କିଲ୍ଲାର ମଞ୍ଚଉଲ୍ ସବ୍ଡିଭିଜନାଲ୍ କୋର୍ଟରେ ଆତ୍କସମର୍ପଣ କରିଛନ୍ତି ମୁକଫରପୁର କନ୍ୟାଶ୍ରମ ମାମଲାରେ ସେ ଫେରାର୍ ଥିଲେ

ମାସେରୁ ଅଧିକ ସମୟ ଧରି ଫେରାର୍ ଥିବା ଚନ୍ଦ୍ରଶେଖର ବର୍ମାଙ୍କ ଜାମିନ୍ ଆବେଦନକୁ ନିମ୍ନ ଅଦାଲତ ଓ ପାଟନା ହାଇକୋର୍ଟ ବାରମ୍ଭାର ଖାରଜ କରିବା ପରେ ସେ ଆତ୍ମସମର୍ପଣ କରିଛନ୍ତି ଅସ୍ପଶସ୍ତ ଆଇନ ଅଧୀନରେ ସିବିଆଇ ତାଙ୍କ ବିରୁଦ୍ଧରେ ରୁଜୁ କରିଥିବା ଏଫ୍ଆଇଆର୍ ଅନୁସାରେ ପୁଲିସ୍ ଗତ ସେପ୍ଟେମ୍ବର ମାସରେ ତାଙ୍କ ବିରୁଦ୍ଧରେ ଗିରଫ ପର୍ୱାନା କାରି କରିଥିଲା

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଜେନେରାଲ୍ ରାଓ୍ୱତ୍ କହିଛନ୍ତି ପ୍ରତିରକ୍ଷା ବାହିନୀ ଏବେ ଏକ ରୂପାନ୍ତରଣ ସ୍ତରରେ ପହଞ୍ଚିଛି ଓ ବହୁସଂଖ୍ୟାରେ ଅସ୍ତ୍ରଶସ୍ତ ସ୍ଥାନରେ ନୂଆ ଅସ୍ତ୍ରଶସ୍ତ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ସେ କହିଛନ୍ତି ଭାରତ ସବୁଠୁ ବେଶି ଅସ୍ତଶସ୍ତ ଓ ଯୁଦ୍ଧ ସରଞ୍ଜାମ ଆମଦାନୀ କରୁଛି ସେନାବାହିନୀ ମୁଖ୍ୟ କହିଛନ୍ତି ଭାରତ ବିଶ୍ୱର ପାର୍ଚ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରୁ ବ୍ରାଜିଲ୍ ଓ ଚିଲି ଭଳି ଦେଶଗୁଡ଼ିକ ସହ ବ୍ୟାପକ ମିଳିତ ଉଦ୍ୟୋଗ ସ୍ଥାପନ କରୁଥିବାବେଳେ ପୂର୍ବଭାଗରେ ଭିଏତ୍ନାମ୍ ସହ ମିଳିତ ଉଦ୍ୟୋଗ ସ୍ଥାପନ କରୁଛି ସେହିସବୁ ଦେଶ ଭାରତକୁ ଜ୍ଞାନକୌଶଳ ହସ୍ତାନ୍ତର କରିବାପାଇଁ ଆଗ୍ରହୀ ଅଛନ୍ତି ସେ କହିଛନ୍ତି ଖୁବ୍ ଶୀଘ୍ର ପ୍ରତିରକ୍ଷା କରିଡର୍ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଦ୍ଧାସ୍ତ ସହ ସଂଯୋଗ କରାଯାଇ ଭବିଷ୍ୟତ୍ପାଇଁ ସଶସ୍ତ ବାହିନୀକୁ ପ୍ରସ୍ତୁତ କରାଯିବ

ନାରୀ ସଶକ୍ତିକରଣ ଦିଗରେ ଅବିରତ ଭାବରେ କାର୍ଯ୍ୟ କରୁଥିବା ଅସାଧାରଣ ମହିଳା କିମ୍ବା ସଂସ୍ଥାକୁ ସେହି ସର୍ବୋଚ୍ଚ ମହିଳା ନାଗରିକ ସମ୍ମାନ ପ୍ରଦାନ କରାଯାଇଥାଏ ପ୍ରତିବର୍ଷ ରାଷ୍ଟ୍ରପତି ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିଥା'ନ୍ତି

ହୋଇ କାଭା ସମୁଦ୍ରରେ ପଡ଼ିଯାଇଥିବା ଘରୋଇ ବିମାନ 'ଲାୟନ୍'ର ଭଗ୍ରାବଶେଷକୁ କର୍ତ୍ତ୍ୱପକ୍ଷ ତଲାସୀ କରୁଛନ୍ତି

ସେହି ଇଷ୍ଡୋନେସିଆ ବିମାନରେ ଭାରତୀୟ ପାଇଲଟ୍ ଭବ୍ୟେ ସୁନେକା କ୍ୟାପ୍ଟେନ୍ ଥିବାବେଳେ ହାର୍ଭିନୋ ସହ ପାଇଲଟ୍ ଥିଲେ ନୂଆଦିଲ୍ଲୀର ବଂଶୋଭବ ସୁନେକା ଜାକର୍ତ୍ତାର ଅଧିବାସୀ ଥିଲେ ଜାକର୍ତ୍ତାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ପାଇଲଟ୍ ସୁନେକାଙ୍କ ବିମାନ ଦୁର୍ଘଟଣାଜନିତ ମୃତ୍ୟୁକୁ ସୁନିଶ୍ଚିତ କରାଯାଇଛି

ଖଲିଦା ଜିଆଙ୍କ ସ୍ୱାମୀ ରାଷ୍ଟ୍ରପତି କିଆଉର୍ ରହମାନଙ୍କ ନାମରେ ପରିଚାଳିତ ଏକ ଅନାଥାଶ୍ରମର ପାର୍ଷି ତୋଷରପାତ ଘଟଣାରେ ଗତ ଫେବୃୟାରୀରୁ ଜିଆ କେଲ୍ରେ ରହିଆସୁଛନ୍ତି ଚଳିତ ବର୍ଷ ଡିସେୟରରେ ସାଧାରଣ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଏହି ଶୁଶାଣି କରାଯାଇଛି

ସିରିଜ୍ରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି ଆସନ୍ତା ମାସ ପହିଲାରୁ ଥିରୁବନନ୍ତପୁରମ୍ଠାରେ ଚୂଡ଼ାନ୍ତ ତଥା ପଞ୍ଚମ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ